ପୂରଣ ହୋଇଛି ମାଲକାନଗିରି ଜିଲ୍ଲା ବିଛିନ୍ନାଞ୍ଚଳବାସୀଙ୍କ ବହୁଦିନର ସ୍ୱପ୍ପ କଳବନ୍ଦୀ ଜୀବନରୁ ସେମାନେ ପାଇଛନ୍ତି ମୁକ୍ତି ଆଉ ଏହା ଦ୍ୱାରା ସେମାନଙ୍କର ଦୂର ହେବ ସ୍ୱାସ୍ଥ୍ୟ ଗମନାଗମନ ସରକାରୀ ସୁବିଧା ନେଇ ନାନା ସମସ୍ୟା ବହୁଚର୍ଚିତ ମାଲକାନଗିରିର ଏହି ଗୁରୁପ୍ରିୟା ସେତୁକୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି

ସେତୁର ସୁରକ୍ଷା ପାଇଁ ଆଲୋକିକରଣ ବ୍ୟବସ୍ରା କରାଯାଇଛି

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଆବାହକ ରହିବେ ଓ ସମ୍ମକ୍ତ ସମସ୍ତ ବିଭାଗର ସଚିବମାନେ ସ୍ୱତନ୍ତ ନିମନ୍ତିତ ଭାବେ କ୍ୟାବିନେଟ୍ ବୈଠକରେ ଯୋଗ ଦେବେ

ଭିଜିଲାନ୍ପ ଏ ସଂପର୍କରେ ମାମଲା ରୁଜୁ କରିଥିଲା ସ୍ୱତନ୍ତ ଭିଜିଲାନ୍ କୋର୍ଟ ବିନୋଦଙ୍କ ସହ ଛଅଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ

ଏହାପରେ ଶ୍ରୀଜଉମାନଙ୍କୁ ଗ୍ରହଣ ମହାସ୍ନାନ କରାଯିବ

ଏହି କାରଣରୁ କାହ୍ନା ବାହାରକୁ ଯାଇ ପାରୁ ନ ଥିଲା

ଜିଲ୍ଲା ପ୍ରଶାସନ କାହ୍ମାକୁ ନେଇ ବ୍ରହ୍କପୁର ବଡ଼ ମେଡିକାଲ୍ରେ ଭର୍ତି କରାଇଥିଲା